ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ଛାତ୍ରଛାତ୍ରୀମାନଙ୍କୁ ମାନସିକ ଏବଂ ନୈତିକ ସ୍ତରରେ ସୁଦୂଢ଼ କରିବା ପାଇଁ ଆନୁଷ୍ଠାନିକ ଶକ୍ତି ଉପରେ ଅଧିକ ଜୋର୍ ଦିଆଯାଉଛି ଯୁବକମାନଙ୍କର ଦକ୍ଷତା ଓ ସକ୍ରିୟ ଯୋଗଦାନ ବଳରେ ଆମ୍ନିର୍ଭର ଭାରତ ସ୍ୱପ୍ପ ସାକାର ହୋଇପାରିବ ବୋଲି ପ୍ରଧାନମନ୍ତୀ କହିଛନ୍ତି

ସମ୍ୟଲପୁରରେ କୋଭିଡ୍ ସ୍ଚିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି

ଆକିଠାରୁ ଓଡ଼ିଆ ନବବର୍ଷର ନୂତନ ପଞିକା ଚଳନ ମଧ୍ଧ ଆର ହୋଇଛି ଆକି ମଧ୍ଧ ସଂକଟମୋଚନ ଶ୍ରୀହନୁମାନଙ୍କ ଜୟନ୍ତୀ ପାଳିତ ହେଉଛି